ବର୍ଷକରେ ଅନୁଷିତ ହେଉଥିବା ଅନ୍ୟ ବେଶ ଠାରୁ ଏହି ବେଶ ବିରଳ ଓ ଆକର୍ଷଣୀୟ ହୋଇଥିବାରୁ ଏହାକୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ସାଧୁ ସନ୍ତ ପୁରୀକୁ ଆସିଥାନ୍ତି

ଆଜି ଏ ନେଇ ଅପରାହୁରେ ନିଳାଦ୍ରୀ ଭକ୍ତ ନିବାସରେ ଦ୍ୱିତୀୟ ବୈଠକ ଅନୁଷ୍ବିତ ହୋଇଯାଇଛି

ଆଜି ଅପରାହ୍ବରେ ସେ ହଠାତ ଅସୁସ୍ଛ ହୋଇପଡିଥିଲେ

ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ